ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ ଏହି ସେବାଗୁଡ଼ିକ ଜରିଆରେ ଗୁଣାମିକ ସେବା ଯୋଗାଇ ଦିଆଯାଇପାରିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଏହି ସେବାଗୁଡ଼ିକୁ ଲୋକାର୍ପିତ କରି ମୁଖ୍ୟମନ୍ତୀ କହିଛନ୍ତି ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ମହିଳା ସଶକ୍ତିକରଣ ଏବଂ ଶିଶୁ ଯନ୍ କ୍ଷେତ୍ରରେ ସାରା ଦେଶରେ ଆଦର୍ଶ ରାଜ୍ୟ ହୋଇପାରିଛି

ଏହାକୁ ସଂଗଠନର ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ କରାଯାଇଥିବା ଜଣାପଡିଛି

ରଣପୁର ବୋଲଗଡ ଏବଂ ବେଗୁନିଆ ବ୍ଲକକୁ ସାମିଲ କରିବା ସହ ବିସ୍ତାପିତଙ୍କୁ ଥଇଥାନ କରିବା ଆଦି ଦାବି ଉପସ୍ତାପନ କରାଯାଇଛି